ପିଏମ୍ ବଜେଟ୍ ଆଲୋକେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ କେନ୍ଦ୍ର ସରକାର ଖୁବ୍ କମ୍ ସମୟ ଭିତରେ ଦେଶରେ ଏକ ମଜଭୁତ ସ୍ୱାସ୍ଥ୍ୟ ମୌଳିକଢ଼ାଞ୍ଚା ସ୍ଥାପନ କରି ପାରିଛନ୍ତି ସେ କହିଛନ୍ତି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଭାଗିଦାରିରେ ଦେଶରେ ନମୂନା ପରୀକ୍ଷାର ଏକ ବଡ ନେଟୱର୍କ ସ୍ଥାପନ କରାଯାଇଛି ଏହାଯୋଗୁଁ କରୋନା ସଂକ୍ରମଣକୁ ରୋକିବା ସରକାରଙ୍କ ପାଇଁ ସହଜ ହୋଇଛି ଏକ ୱେବନାରରେ ଉଦ୍ବୋଧନ ଦେଇ ସେ ଏକ ମଜବୁତ ସ୍ୱାସ୍ଥ୍ୟକ୍ଷେତ୍ର ନିର୍ମାଣ ପ୍ରତି ଗୁରୁଡ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ବଜେଟ୍ରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଶ୍ଚନ କରାଯାଇଛି ଏଥିରୁ ସରକାର ଦେଶର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ପ୍ରତିଶ୍ରତିବଦ୍ଧ ଥିବାର ସ୍ୱଷ୍ଟ ସଂକେତ ମିଳୁଛି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଭଳି ବିଶ୍ୱବ୍ୟାପୀ ସଂକ୍ରମଣର ମୁକାବିଲା ପାଇଁ ଦେଶର ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଉନ୍ନତି ଆଶିବା ଅପରିହାର୍ଯ୍ୟ ହୋଇପଡିଛି ସେ କହିଛନ୍ତି ସରକାର ମୋଟାମୋଟି ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ଓ ଏ ଦିଗରେ ଏକ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଦୂରଦରାନ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକତାଞ୍ଚାର ସ୍ଥାପନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସମନ୍ୱିତ ଉଦ୍ୟମ ମାଧ୍ୟମରେ ଅନେକ ଲୋକଙ୍କର ଜୀବନ ରକ୍ଷା କରିପାରିଛନ୍ତି ଭବିଷ୍ୟତର ଯେକୌଣସି ସଙ୍କଟ ପାଇଁ ମଧ୍ୟ ସରକାର ପ୍ରସ୍ତତ ରହିଛନ୍ତି ବୋଲି ସେ କହିଚ୍ଛନ୍ତି

ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ବିଜୟୀ ରୂପାନୀ ବିଜେପି ଉପରେ ଆସ୍ଥା ରଖିଥିବାରୁ ମତଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ବିଜେପି ତରଫରୁ ସମସ୍ତ ପ୍ରମୁଖ ସହରରେ ଏହି ବିଜୟ ପାଇଁ ର୍ୟାଲିର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁକ୍ତୁରାଟ ପୌର ନିଗମ ନିର୍ବାଚନରେ ବିଜେପି ଉପରେ ବିଶ୍ୱାସ ଓ ଆସ୍ଥା ରଖିଥିବାରୁ ଗୁକୁରାଟର ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏକ ଟ୍ୱିଟ୍ରେ ପ୍ରଧାନମନ୍ତୀ କହିଛନ୍ତି ରାଜ୍ୟରେ ପୌର ନିଗମ ନିର୍ବାଚନ ଫଳାଫଳର୍ ଏହା ପ୍ରମାଣିତ ହୋଇଛି ଯେ ଜନସାଧାରଣଙ୍କର ସ୍ୱଚ୍ଛ ଶାସନ ଉପରେ ବିଶ୍ୱାସ ରହିଛି ଏବଂ ଗୁକୁରାଟ୍ର ଏହି ବିଜୟ ସ୍ୱତନ୍ତ୍ର

ଯାହାଦ୍ୱାରା ରାଜ୍ୟରେ ପୁଣି ଥରେ ଦଳର ସ୍ଥିତି ମକବୁତ୍ ହୋଇଛି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି ବିରୋଧୀ ଦଳମାନଙ୍କ କୃଷକଙ୍କ ବିରୋଧ ଓ କୋଭିଡ୍ ନାଇଷ୍ଟିନ୍ ନେଇ ଅପପ୍ରଚାରର କୌଣସି ପ୍ରଭାବ ଏହି ନିର୍ବାଚନରେ ପଡ଼ିପାରି ନାହିଁ ବିଜେପି ସଭାପତି ଜେପି ନଡ୍ରା କହିଛନ୍ତି ଗୁଜୁରାଟ ପୌର ନିଗମ ନିର୍ବାଚନରେ ବିକେପିର ଏତିହାସିକ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କ ଆସ୍ଥାକୁ ସ୍କଚାଉଛି ବିକେପି ଉପରେ କ୍ରଗାମତ ଆସ୍ଥା ରଖିଥିବାରୁ ସେ ଗୁଜ୍ଜୁରାଟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ ମଧ୍ୟ ଏହି ବିଜୟ ପାଇଁ ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଗୁଜୁରାଟ୍ ବିଜେପି ମୁଖ୍ୟ ସିଆର୍ ପାଟିଲ୍ ଓ ଦଳୀୟ କର୍ମୀଙ୍କ ଅଭିନନ୍ଦନ ଜଣାଇଛନ୍ତି

କ୍ରୟ କରାଯିବାକୁ ଥିବା ଯୁଦ୍ଧାସ୍ତ ତଥା ଅନ୍ୟାନ୍ୟ ସାମଗ୍ରୀ ଭାରତୀୟ ସେନାରେ ଉପଯୋଗ କରାଯିବ

ଖୁବ୍ ଶୀଘ୍ର କେନ୍ଦ୍ର ସରକାର ତୂତୀୟ ବର୍ଗର ଲୋକଙ୍କୁ ପ୍ରତିଷେଧକ ପ୍ରଦାନ ପାଇଁ ପଦକ୍ଷେପ ନେଉଛନ୍ତି

ଘରୋଇ ହସ୍କିଟାଲ୍ଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ଅଧିକର୍ ଅଧିକ ସାମିଲ୍ କରିବା ଲାଗି ପଦକ୍ଷେପ ନିଆଯାଇଛି

ଆଇସିଏମ୍ଆର୍ର ମହାନିର୍ଦ୍ଦେଶକ ଡକ୍କର ବଳରାମ ଭାର୍ଗବ ସାମ୍ପ୍ରତିକ କରୋନା ପରିସ୍ଥିତି ଏବଂ ନୂତନ ଷ୍ଟ୍ରେନ୍ ଉପରେ ସରକାର ନଜର ରଖିଛନ୍ତି

ଗୁଜୁରାଟ୍ର ଗାନ୍ଧିନଗରଠାରେ ଗତକାଲି ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉହବରେ ଯୋଗଦେଇ ସେ ଏହା କହିଛନ୍ତି

ଏହି ଉହବରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏବଂ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନିତିନ୍ ପଟେଲ୍ ଉପସ୍ଥିତ ଥିଲେ

ଏଥିରେ ବୀମାଭୁକ୍ତ କର୍ମଚାରୀଙ୍କ ପାଇଁ ଅନେକ ପ୍ରକାର କଲ୍ୟାଣମ୍ରଳକ ପଦକ୍ଷେପ ସଂକ୍ରାନ୍ତ ନିଷ୍ପଭି ନିଆଯାଇଛି

ଏହା କାର୍ଯ୍ୟକ୍ଷମ ହେଲେ ଅଡ଼େଇ ଲକ୍ଷରୁ ଅଧିକ ବୀମାଭୁକ୍ତ କର୍ମଚାରୀ ଏବଂ ସେମାନଙ୍କର ପରିବାରବର୍ଗ ଉପକୃତ ହେବେ

ଏଥିସହ ଅନ୍ୟ କେତେକ ବୀମାଭୁକ୍ତ କର୍ମଚାରୀ କଲ୍ୟାଣ ଯୋଜନା ନେଇ ବୈଠକରେ ନିଷ୍କଭି ନିଆଯାଇଛି ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ମାନବିକ ଅଧିକାର ସର୍ବଦା ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଆସୁଛି ସେ କହିଛନ୍ତି ବିଶେଷ କରି ସନ୍ତାସବାଦ ମାନବାଧିକାର ପ୍ରତି ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି

ଶ୍ରୀ ଜୟଶଙ୍କର କହିଛନ୍ତି ଏହିସବୁ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ସମଗ୍ର ବିଶ୍ୱକୁ ଐକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ହେବ ଏହାଛଡ଼ା ବିଭିନ୍ନ ବହୁରାଷ୍ଟ୍ରୀୟ ପ୍ରତିଷ୍ଠାନରେ ଆମକୁ ବ୍ୟାପକ ସଂସ୍କାର ଆଣି ଏହିସବୁ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ ସେ କହିଛନ୍ତି ସନ୍ତାସବାଦ ସମଗ୍ର ମାନବଜାତି ପାଇଁ ସବୁଠୁ ବଡ଼ ବିପଦ ହୋଇ ରହିଛି କ୍ରିକେଟ୍ ଭାରତ ଇଂଲଣ୍ଡ ମଧ୍ୟରେ ଚଳିତ କ୍ରିକେଟ୍ ସିରିଜ୍ର ତୂତୀୟ ଟେଷ୍ଟ ମ୍ୟାଚ୍ ଆକି ଖେଳାଯିବ ଅହନ୍ମଦାବାଦ ମୋଟେରାସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ଦିବାରାତ୍ର ମ୍ୟାଚ୍ ପିଙ୍କ୍ ବଲ୍ରେ ଖେଳାଯିବ